ଆଜି ଫ୍ରାନ୍ସ ଉରୁଗୁଏକୁ ଭେଟୁଥିଲାବେଳେ ବ୍ରାଜିଲ୍ ବେଲ୍ଜିୟମ୍କୁ ଭେଟିବ

ଜଷ୍ଟିସ୍ ଏ କେ ସିକ୍ରି ଓ ଅଶୋକ ଭଷଣଙ୍କ ଖଣ୍ଡପୀଠ ଏକ ପୃଥକ୍ ଯୁଗ୍ମ ରାୟରେ କହିଛନ୍ତି ପ୍ରଧାନ ବିଚାରପତି ସବୁଠାରୁ ବରିଷ୍ଣ ବିଚାରପତି ହୋଇଥିବା ଦୃଷ୍ଟିରୁ ମାମଲାଗୁଡ଼ିକର ବଣ୍ଟନ କ୍ଷେତ୍ରରେ କୋର୍ଟର ପ୍ରଶାସନିକ କାର୍ଯ୍ୟ ତୁଲାଇବାପାଇଁ ତାଙ୍କର ହିଁ କ୍ଷମତା ରହିଛି କୋର୍ଟ କହିଛନ୍ତି ପ୍ରଧାନ ବିଚାରପତି ହେଉଛନ୍ତି ସବୁ ବିଚାରପତିମାନଙ୍କଠାରୁ ଅଗ୍ରଣୀ ଏବଂ ଖଣ୍ଡପୀଠ ମନୋନୀତ କରିବା ଓ ମାମଲାଗୁଡ଼ିକୁ ବଣ୍ଟନ ତାଙ୍କର ସ୍ୱ ଅଧିକାର

ଏଣୁ ବିଚାର ବିଭାଗୀୟ କାର୍ଯ୍ୟଧାରାରେ ଉନ୍ନତି ଆଣିବାପାଇଁ ସବୁବେଳେ ସୁଯୋଗ ରହିଛି ଜଷ୍ଟିସ୍ ଏକେ ସିକ୍ରି କହିଛନ୍ତି ସୁପ୍ରିମ୍କୋର୍ଟର ସବୁଠାରୁ ବରିଷ୍ଣ ବିଚାରପତି ଭାବେ ପ୍ରଧାନ ବିଚାରପତି ବିଚାର ବିଭାଗର ନେତା ଓ ମୁଖପାତ୍ର ସେ କହିଛନ୍ତି ବିଚାର ବିଭାଗ ପ୍ରତି ଲୋକମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟିହେଲେ ତାହା ବିଚାର ବିଭାଗପାଇଁ ବିପଦ ବୋଲି ମନେକରିବାକୁ ପଡ଼ିବ ବରିଷ୍ଣ ଆଇନଜୀବୀ ତଥା ପ୍ରର୍ବତନ ଆଇନ ମନ୍ତ୍ରୀ ଶାନ୍ତିଭ୍ଷଣଙ୍କ ପକ୍ଷରୁ ଆଗତ ଏକ ଜନସ୍ୱାର୍ଥ ମାମଲା ଉପରେ ସ୍ୱପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି

ଉଭୟ ନେତା ଆପୋଷ ସ୍ୱାର୍ଥ ବିଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା କରିବାର ଆଶା କରାଯାଉଛି ଭାରତକୁ ତିନିଦିନିଆ ଗସ୍ତରେ ଆସି ଶ୍ରୀ ଟୋବ୍ଗେ ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଥିଲେ ଆଜି ସନ୍ଧ୍ୟାରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ସାକ୍ଷାତ କରିବେ ଗତକାଲି ବୈଦେଶିକମନ୍ତ୍ରୀ ସୁଷମା ସ୍ୱରାଜ ତାଙ୍କୁ ସାକ୍ଷାତ କରିଛନ୍ତି

ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅତି ନିବିଡ଼ ପ୍ରରାତନ ଓ ଚିରନ୍ତନ ବୋଲି ଶ୍ରୀ କୁମାର ବର୍ଷନା କରିଚ୍ଛନ୍ତି

ସେମାନଙ୍କ ବୟାନ ରେକର୍ଡ଼ କରିବାପାଇଁ ତାଙ୍କୁ କୋର୍ଟରେ ହାକର କରାଯିବ

ପିଏମ୍ ଶ୍ୟାମାପ୍ରସାଦ ମୁଖାର୍ଜୀ ଭାରତୀୟ ଜନସଂଘର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଜଣେ ବିଶିଷ୍ଟ ଶିକ୍ଷାବିତ୍ ଓ ବିଚକ୍ଷଣ ପ୍ରଶାସକ ତଥା ସ୍ୱାଧୀନତା ସଂଗ୍ରାମୀ ଭାବେ ଡକ୍ଟର ମୁଖାର୍ଜୀ ସବୁଦିନ ପାଇଁ ମନେ ରହିବେ ଡକୁର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସହ ଡକୁର ବାବାସାହେବ ଆୟେଦକରଙ୍କ ଫଟୋ ଟ୍ୱିଟର୍ ବାର୍ଭାରେ ମଧ୍ୟ ଶ୍ରୀ ମୋଦି ପୋଷ୍ଟ କରିଛନ୍ତି ଉଭୟ ମନ୍ତ୍ରୀ ଥିଲେ ଏବଂ ଭାରତର ଅଭିବୃଦ୍ଧିପାଇଁ ସେମାନଙ୍କ ଭବିଷ୍ୟତ ଦୂରଦୃଷ୍ଟି ଆଜି ମଧ୍ୟ ଜୀବନ୍ତ ରାଜନୈତିକ କର୍ମୀ ଛଡ଼ା ଡକ୍ଟର ମୁଖାର୍ଜୀ ଜଣେ ବାରିଷ୍ଟର ଓ ଶିକ୍ଷାବିତ୍ ମଧ୍ୟ ଥିଲେ ଦେଶ ସ୍ୱାଧୀନତା ପରେ ପ୍ରଥମ ସରକାରରେ ସେ ଶିଳ୍ପ ଓ ଯୋଗାଣ ବିଭାଗ ପ୍ରଥମ କ୍ୟାବିନେଟ୍ ମନ୍ତ୍ରୀ ଥିଲେ

ଜେକେ ଆବ୍ଡକ୍ଟେଡ୍ ଦକ୍ଷିଣ କାଶ୍ମୀରର ସୋପିଆନ୍ ଅଞ୍ଚଳରୁ ସନ୍ଦିଗ୍ର ସନ୍ତାସବାଦୀମାନେ ଗତକାଲି ଅପହରଣ କରି ନେଇଥିବା ପ୍ରଲିସ୍ କନେଷ୍ଠବଳଙ୍କ ଗ୍ରଳିବିଦ୍ଧ ମୃତ ଶରୀର ଆଜି ସକାଳ୍ ଠାବ କରାଯାଉଛି ବେହିଲ୍ ସୋପିଆନ୍ ଅଞ୍ଚଳର ପୁଲିସ୍ କନେଷ୍ଟବଳ ଜାଭେଦ୍ ଅହମ୍ମଦ ଡର୍କ୍ଟୁ କେତେକ ଅଜ୍ଞାତ ସନ୍ତାସବାଦୀ ଗତକାଲି ଏକ ଔଷଧ ଦୋକାନରୁ ଅପହରଣ କରି ନେଇଥିଲେ

ଅମରନାଥ ଯାତ୍ରା ଦକ୍ଷିଣ କାଶ୍କୀରର ଅନନ୍ତନାଗ ଜିଲ୍ଲା ପାରମ୍ପରିକ ପହଲ୍ଗାମ୍ ପଥରେ ଆଜି ସକାଳୁ ଅମରନାଥ ଯାତ୍ରା ପୁନଃ ଆରମ୍ଭ ହୋଇଛି ତେବେ ବାଲ୍ତାଲ୍ ପଥରେ ଅମରନାଥ ଯାତ୍ରା ଅସ୍ଥାୟୀ ଭାବେ ବନ୍ଦ୍ ରହିଛି

ବର୍ଷା ସାଙ୍ଗକୁ ମୂଳଶିବିର ଓ ଉପଶିବିରଗୁଡ଼ିକରେ ବହୁସଂଖ୍ୟାରେ ଯାତ୍ରୀମାନଙ୍କର ଭିଡ଼କୁ ଦୃଷ୍ଟିରେ ରଖି ଅମରନାଥ ପୀଠ ପକ୍ଷରୁ ତୀର୍ଥଯାତ୍ରୀମାନଙ୍କ ଗାଡ଼ିଗୁଡ଼ିକୁ ବନ୍ଦ୍ ରଖାଯାଇଥିଲା ଏବଂ ଜମ୍ମୁରୁ ତୀର୍ଥଯାତ୍ରୀମାନଙ୍କ ଗାଡ଼ି ଆସି ପହଞ୍ଚବା ପରେ ଯୋଜନା ସ୍ଥିର କରିବାକୁ କୁହାଯାଇଥିଲା ଅମରନାଥ ପୀଠ ବୋର୍ଡ଼ର ଅଧ୍ୟକ୍ଷ ରାଜ୍ୟପାଳ ଏନ୍ ଏନ୍ ଭୋରା ପରିସ୍ଥିତି ସମୀକ୍ଷା କରିବାପାଇଁ ଆଜି ମୂଳ ଶିବିର ଓ ଅନ୍ୟ ଶିବିରଗୁଡ଼ିକ ପରିଦର୍ଶନ କରିବେ

ମାନସରୋବର ପିଲ୍ଗ୍ରିମ୍ ନେପାଳରେ ଅଟକି ରହିଥିବା କୈଳାସ ମାନସରୋବର ତୀର୍ଥଯାତ୍ରୀମାନଙ୍କୁ ଆଜି ଚତୁର୍ଥ ଦିନରେ ମଧ୍ୟ ସ୍ଥାନାନ୍ତରିତ କରାଯାଉଛି

ଆଜି ସେମାନଙ୍କୁ ସ୍ଥାନାନ୍ତରିତ କରାଯିବାର ଆଶା କରାଯାଉଛି କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ସିମିକୋଟ୍ ଓ ହିଲ୍ସାରେ ମୌଳିକଢାଞ୍ଚା ଓ ପ୍ରାଥମିକ ଚିକିତ୍ସା ସୁବିଧା ନାହିଁ ଏବଂ ରହିବା ଖାଇବାପାଇଁ ମଧ୍ୟ ଭଲ ବ୍ୟବସ୍ଥା ନ ଥିବାରୁ ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଭଲଭାବରେ ଚିକିତ୍ସା ଯାଞ୍ଚ କରାଇ ମାସକ ପର୍ଯ୍ୟନ୍ତ ନିଜ ପାଖରେ ଔଷଧପତ୍ର ରଖନ୍ତ୍ର ଭାରତୀୟ ଦୂତାବାସ ସମେତ ଉତ୍ତର ପ୍ରଦେଶ ସରକାର ଓ ଭାରତୀୟ ରେଳବାଇ ପକ୍ଷରୁ ଅଟକି ରହିଯାଇଥିବା ତୀର୍ଥଯାତ୍ରୀମାନଙ୍କୁ ସବୁ ପ୍ରକାର ସାହାଯ୍ୟ ସମର୍ଥନ ଯୋଗାଇ ଦିଆଯାଉଛି ଭାରତୀୟ ରେଳବାଇ ପକ୍ଷର୍ ତୀର୍ଥଯାତ୍ରୀମାନଙ୍କ ସେମାନଙ୍କ ଘରକ୍ର ପଠାଇବାପାଇଁ ବ୍ୟବସ୍ଥା କରାଯାଇଛି

ସେଣ୍ଟର ସାଇବର୍ ସାଇବର ଅପରାଧ ସଂକ୍ରାନ୍ତରେ ଅନ୍ଲାଇନ୍ରେ ଅଭିଯୋଗ ଦାଖଲ କରିବା ପାଇଁ କେନ୍ଦ୍ର ସରକାର ଅନ୍ଲାଇନ୍ ସାଇବର ଅପରାଧ ସମ୍ପର୍କୀତ ଏକ ପୋର୍ଟାଲ୍ ଆରମ୍ଭ କରିବେ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ହଂସରାଜ ଅହିର ବରିଷ୍ଠ ନାଗରିକମାନଙ୍କ ପାଇଁ ଦିଲ୍ଲୀ ପୁଲିସ୍ ଦ୍ୱାରା ଆୟୋଜିତ ସାଇବର ନିରାପତ୍ତା ଓ ଡିଜିଟାଲ୍ ସଚେତନତା କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଲାବେଳେ ଏହା କହିଛନ୍ତି

ସେ କହିଛନ୍ତି ସାଇବର ଅପରାଧ ହାର କମ୍ କରିବା ଲାଗି ଲୋକମାନେ ସତର୍କତା ଅବଲମ୍ବନ କରିବା ସଙ୍ଗେ ସଙ୍ଗେ ତ୍ରରନ୍ତ ପ୍ରଲିସ୍କ୍ ଜଣାଇବାର ଆବଶ୍ୟକତା ରହିଛି ଫିଫା ଡବ୍ଲ୍ୟୁସି ରୁଷିଆଠାରେ ଚାଲିଥିବା ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆକି ଦୁଇଟି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ

ଆସନ୍ତାକାଲି ସ୍ୱିଡେନ୍ ଓ ଇଂଲଣ୍ଡ ମଧ୍ୟରେ ଏବଂ ରୁଷିଆ ଓ କ୍ରୋଏସିଆ ମଧ୍ୟରେ ଅନ୍ୟ ଦୁଇଟି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ ଆସନ୍ତା ମଙ୍ଗଳବାର ଏବଂ ବୁଧବାର ଦିନ ଦୁଇଟି ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ

ରୋହନ୍ ବୋପନ୍ନା ତାଙ୍କ ସାଥୀ ଖେଳାଳି ଫ୍ରାନ୍ସର ଏଡୋୱାର୍ଡ ରୋକର ଭାସେଲିନ୍ ଦ୍ୱିତୀୟ ରାଉଣ୍ଡକୁ ଉନ୍ନିତ ହୋଇଛନ୍ତି